ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତି ତଥା ଆହ୍ପାନର ସମ୍ମୁଖୀନ ହେବା ସତ୍ତ୍ୱେ ଭାରତ କ୍ରମଶଃ ଶକ୍ତିଶାଳୀ ହେଉଛି ଗତକାଲି ଆକାଶବାଣୀର ମନ୍ କି ବାତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହିତ ନିଜର ମନର ଭାବନା ବ୍ୟକ୍ତ କରିବାକୁ ଯାଇ ଶ୍ରୀ ମୋଦୀ ଏହା କହିଛନ୍ତି ସେ କହିଛନ୍ତି ସମସ୍ତ ପ୍ରକାର ବିପର୍ଯ୍ୟୟ ତଥା ସମସ୍ୟା ଉପରେ ବିଜୟ ହାସଲ ସୁନିଶ୍ଚିତ କରି ଭାରତ ଏକ ଦୂଢ଼ ଶକ୍ତି ଭାବେ ଉଭା ହୋଇଥିବା ସଂପର୍କରେ ଇତିହାସରେ ମଧ୍ୟ ବର୍ଣ୍ଣନା କରାଯାଇଛି ସେ କହିଛନ୍ତି ଜନସାଧାରଣଙ୍କ ଅଂଶଗ୍ରହଣ ବିନା କୌଣସି ଅଭିଯାନ ସଫଳ ହୋଇପାରିବ ନାହିଁ ତେବେ ସାମୃହିକ ଅଙ୍ଗୀକାରବଦ୍ଧତା ଓ ପ୍ରତିଶ୍ରତିବଦ୍ଧତା ଦ୍ୱାରା ଏକ ଆତ୍ମନିର୍ଭର ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ପାନ ଦେଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ଦେଶ ବର୍ତ୍ତମାନ କରୋନା ସଫକଟର ଲକଡାଉନ ପର୍ଯ୍ୟାୟରୁ ମୁକୁଳି ଅନ୍ଲକ ପର୍ଯ୍ୟାୟରେ ପହଞ୍ଚ ସାରିଛି ତେବେ ଏହି ଅନ୍ଲକ ପର୍ଯ୍ୟାୟରେ ଆମକୁ ମୁଖ୍ୟତଃ କରୋନା ମହାମାରୀକୁ ପରାସ୍ତ କରିବା ଏବଂ ଅର୍ଥନୀତିକୁ ମଜବୁତ କରିବା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ ଏହି ଅନ୍ଲକ ପର୍ଯ୍ୟାୟରେ ଲକଡାଉନ ତୁଳନାରେ ଆମେ ଅଧିକ ସତର୍କ ରହିଲେ ହିଁ କରୋନା କବଳରୁ ସୁରକ୍ଷା ମିଳିପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଲକଡାଉନ ପ୍ରତ୍ୟାହାର ପର୍ଯ୍ୟାୟରେ ଦଶନ୍ଧି ଦଶନ୍ଧି ଧରି ବନ୍ଦ ହୋଇ ରହିଥିବା ଅନେକ କ୍ଷେତ୍ରକୁ ଉନ୍କକ୍ତ କରାଯାଇଛି ବହୁବର୍ଷ ଧରି ଖଣିକ୍ଷେତ୍ର ମହାକାଶ ଓ କୃଷିକ୍ଷେତ୍ର ଲକଡାଉନ ଭଳି ସ୍ଥିତିରେ ଥିଲା ତେବେ ସରକାରଙ୍କ କେତେକ ନିଷ୍ପଭି ଦ୍ୱାରା ବିଭିନ୍ନ ପ୍ରତିବନ୍ଧକକୁ ହଟାଇ ଦିଆଯାଇ ଏହି ସବୁ କ୍ଷେତ୍ରକୁ ପ୍ରୋସ୍ଥାହିତ କରାଯାଇଛି ବୈଷୟିକ ଞ୍ଜାନକୌଶଳ ମାଧ୍ୟମରେ ଏକ ଆତ୍ମନିର୍ଭର ଭାରତ ଗଠନ ଲକ୍ଷ୍ୟ ହାସଲ ଲାଗି ଖଣିର ବ୍ୟବସାୟୀକ ନିଲାମି ମହାକାଶ କ୍ଷେତ୍ରର ଉନ୍କକ୍ତକରଣ ଓ କୃଷିକ୍ଷେତ୍ରରେ ସଂସ୍କାର ଆଦି ସମ୍ଭବ ହୋଇପାରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେତେବେଳେବି ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାର ସୁରକ୍ଷା କଥା ଉଠିଛି ସେତେବେଳେ ସମଗ୍ର ବିଶ୍ୱ ଭାରତର ଅଙ୍ଗୀକାରବଦ୍ଧତା ଓ ଶକ୍ତିର ନିଦର୍ଶନ ଜାଶିବାକୁ ପାଇଛି ସେ କହିଛନ୍ତି ଯେଉଁମାନେ ଲଦାଖରେ ଭାରତର ମାଟି ଉପରେ ଲୋଲୁପ ଦୃଷ୍ଟି ରଖିବାର ପ୍ରୟାସ କରିଛନ୍ତି ସେମାନେ ଠିକଣା ଜବାବ ପାଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ଭାରତ ବନ୍ଧୁତ୍ୱର ଭାବନାକୁ ସମ୍ମାନ ଦେଇଥାଏ ତେବେ ଯେକୌଣସି ଶତ୍ରୁକୁ ଉଚିତ ଜବାବ ଦେବାପାଇଁ ମଧ୍ୟ ଦେଶ ସକ୍ଷମ ଶ୍ରୀ ମୋଦୀ କହିଛନ୍ତି ଲଦାଖରେ ଯେଉଁ ଯବାନମାନେ ଆତ୍ମବଳୀ ଦେଇଛନ୍ତି ରାଷ୍ଟ୍ର ସେମାନଙ୍କର ସାହସିକତା ଆଗରେ ମଥାନତ କରୁଛି ସେମାନଙ୍କର ପରିବାର ସଦସ୍ୟଙ୍କ ଭଳି ପ୍ରତ୍ୟେକ ଭାରତୀୟ ଏହି ଅପ୍ରରଣୀୟ କ୍ଷତି ପାଇଁ ଗଭୀରଭାବେ ମର୍ମାହତ ପ୍ରଧାନମନ୍ତ୍ରୀ କହିଛନ୍ତି ପରିବାର ଲୋକମାନେ ସେମାନଙ୍କର ବୀର ସନ୍ତାନମାନଙ୍କ ଚରମ ବଳିଦାନ ପାଇଁ ହୃଦୟ ଭିତରେ ଯେଉଁ ଗର୍ବ ଓ ଗୌରବ ଅନୁଭବ କରୁଛନ୍ତି ତାହା ଦେଶର ବାସ୍ତବ ଶକ୍ତିକୁ ପ୍ରତିଫଳିତ କର୍ ଛି ଶ୍ରୀ ମୋଦୀ ବିହାରର ଶହୀଦ କୁନ୍ଦନ କୁମାରଙ୍କ ପିତାଙ୍କ ବିଷୟରେ ଉଦାହରଣ ଦେଇ ସେ ଦେଶର ରକ୍ଷା ପାଇଁ ତାଙ୍କର ନାତିକୁ କିପରି ସେନାରେ ଭର୍ତ୍ତି କରିବା ପାଇଁ ଇଚ୍ଛା ପ୍ରକଟ କରିଥିବା ବିଷୟ ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ଏହି ସମାନ ଭାବନା ସମସ୍ତ ଶହୀଦମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ରହିଛି ଯାହା ପ୍ରଣିପାତ ଯୋଗ୍ୟ ଭାରତମାତାର ସୁରକ୍ଷା ପାଇଁ ଯବାନମାନେ ଯେଉଁ ଅଙ୍ଗିକାରବଦ୍ଧତା ସହ ଚରମ ବଳିଦାନ ଦେଇଛନ୍ତି ତାହା ଆମ ସମସ୍ତଙ୍କର ଜୀବନର ଲକ୍ଷ୍ୟ ହେବା ଉଚିତ ବୋଲି ଶ୍ରୀ ମୋଦୀ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ଆତ୍ମନିର୍ଭର ଭାରତ ଶହୀଦମାନଙ୍କ ପାଇଁ ସବୁଠାରୁ ସଠିକ୍ ଓ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ଶ୍ରୀ ମୋଦୀ ପ୍ରତିରକ୍ଷା କ୍ଷେତ୍ରର ପ୍ରସ୍ତୁତିର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଛନ୍ତି ସ୍ୱାଧୀନତା ପରେ ପୂର୍ବ ଅଭିଜ୍ଞତାର ଫାଇଦା ନେଇ ଆମମାନଙ୍କର ପ୍ରତିରକ୍ଷା କ୍ଷେତ୍ରର ସାମର୍ଥ୍ୟ ବୃଦ୍ଧି ପାଇଁ ଉଦ୍ୟମ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ପ୍ରତିରକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳତା ଆଡ଼କୁ ଦ୍ରତଗତିରେ ଆଗେଇ ଚାଲିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ଚଳିତବର୍ଷ ଭାରତ ସବୁକ୍ଷେତ୍ରରେ କେବଳ ସଫଳତା ହାସଲ କରିବ ନାହିଁ ବର୍ଚ୍ଚ ସଫଳତାର ଏକ ନୃତନ ଶୀର୍ଷ ଛୁଇଁବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି

ସେ କହିଛନ୍ତି ବର୍ତ୍ତମାନ ଦେଶର ଅଧିକାଂଶ ଅଞ୍ଚଳରେ ମୌସୁମୀ ପ୍ରବେଶ କରିସାରିଛି ଏବଂ ଚଳିତବର୍ଷ ବର୍ଷାର ପରିମାଣ ଆଶାନ୍ତର୍ପ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିସାରିଛନ୍ତି ଉପଯୁକ୍ତ ପରିମାଣର ବର୍ଷା ହେଲେ ଚାଷୀ ଭରପୂର ଫସଲ ଅମଳ କରିପାରିବ ଏବଂ ସମ୍ପୂର୍ଣ୍ଣ ପରିବେଶ ମଧ୍ୟ ସବୁଜ ରହିବ ତେବେ ପରିବେଶ ସୁରକ୍ଷା ଲାଗି ପ୍ରଧାନମନ୍ତ୍ରୀ ବର୍ଷାଜଳ ସଂରକ୍ଷଣ କରିବାକୁ ଜନସାଧାରଣଙ୍କୁ ଆହ୍ପାନ ଦେଇଛନ୍ତି

ସେହିଭଳି ଭଦୋଦରାଠାରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏକହଜାର ବିଦ୍ୟାଳୟରେ ବର୍ଷାଜଳ ସଂରକ୍ଷଣ ଲାଗି ବ୍ୟବସ୍ଥା କରାଯାଇଛି ଆସନ୍ତା ଗଣେଶ ଚତୁର୍ଥୀ ଅବସରରେ ପରିବେଶ ଅନୁକୂଳ ଗଶେଶ ମୂର୍ତ୍ତି ତିଆରି କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହରାଓଙ୍କ ଜନ୍ମଶତବାର୍ଷିକୀ ବର୍ଷ ଗତକାଲିଠାରୁ ଆରମ୍ଭ ହୋଇଥିବା ଦୃଷ୍ଟିରୁ ଶ୍ରୀ ମୋଦୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଞ୍ଜାପନ କରିଛନ୍ତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପିଭି ନରସିଂହରାଓ ଦେଶର ନେତୃତ୍ୱ ନେଇଥିଲେ ବୋଲି ଶ୍ରୀ ମୋଦୀ କହିଚ୍ଛନ୍ତି ଏଚ୍ଏମ୍ ଦିଲ୍ଲୀ ଜାତୀୟ ରାଜଧାନୀରେ କୋଭିଡ୍ ନାଇଷ୍ଟିନ୍ର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଏକ ସମ୍ବାଦ ଏଜେନ୍ନୀକୁ ସାକ୍ଷାତକାର ଦେଇ ଶ୍ରୀ ଶାହା କହିଛନ୍ତି ସେ ତିନିଜଣ ବରିଷ୍ଣ ଡାକ୍ତରଙ୍କ ସହ ପରାମର୍ଶ କରିଛନ୍ତି ଏବଂ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସେ କହିଛନ୍ତି ସମୁଦାୟ ପରୀକ୍ଷଣ ଯୋଗୁଁ ଏପରି ସ୍ଥିତି ଦେଖାଦେଇଛି

ଫଳରେ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି

ସିଶୋଦିଆଙ୍କ ବକ୍ତବ୍ୟ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଛି ଏବଂ ଏଭଳି ସ୍ଥିତି ଆସିବ ନାହିଁ ବୋଲି ଦୃଢ଼ତାର ସହ କହିଛନ୍ତି ଶ୍ରୀ ଶାହା କହିଛନ୍ତି ଭାରତ କରୋନା ଭ୍ତାଣୁ ସହିତ ଦୂଢ଼ତାର ସହ ଲଢ଼େଇ କରୁଛି ଏବଂ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ରହିଛି ଗୃହମନ୍ତ୍ରୀ ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ

ଏହାକୁ ମିଶାଇ ଏହି ଅବଧିକୁ ସରକାର ତୃତୀୟଥର ପାଇଁ ବୃଦ୍ଧି କରିଛନ୍ତି

ସୀତାରମଣ ଡବ୍ଲବି କୋଭିଡ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପଶ୍ଚିମବଙ୍ଗ ସରକାର କୋଭିଡ୍ ବୈଶ୍ୱିକ ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ପକ୍ଷରୁ ଦିଆଯାଉଥିବା ଅର୍ଥର ସୁବିନିଯୋଗ କରିବାରେ ବିଫଳ ହୋଇଛନ୍ତି ଗତକାଲି ନୂଆଦିଲ୍ଲୀରେ ଏକ ଭର୍ଚୁଆଲ୍ ର୍ୟାଲିକୁ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି ଶ୍ରୀମତୀ ସୀତାରମଣ କହିଛନ୍ତି ପଶ୍ଚିମବଙ୍ଗରେ କରୋନା ମହାମାରୀର ସଦ୍ୟ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ଲାଗି କେନ୍ଦ୍ରୀୟ ଟିମ୍ ସେଠାକୁ ଯାଇଥିଲେ ତେବେ ସେଠାରେ ଏହି ଟିମ୍କୁ ଉପଯୁକ୍ତ ସହଯୋଗ ମିଳିନଥିବା ସେ ଅଭିଯୋଗ କରିଛନ୍ତି ଅର୍ଥମନ୍ତ୍ରୀ କହିଛନ୍ତି ରାଜ୍ୟକୁ କେତେ ସଂଖ୍ୟକ ପ୍ରବାସୀ ଶ୍ରମିକ ଆସିଛନ୍ତି ସେ ସଂପର୍କରେ ପଶ୍ଚିମବଙ୍ଗ ସରକାର କେନ୍ଦ୍ରକୁ କୌଣସି ତଥ୍ୟ ପ୍ରଦାନ କରିନଥିଲେ ସଂପୃକ୍ତ ରାଜ୍ୟ କେନ୍ଦ୍ରର ଗରିବ କଲ୍ୟାଣ ଯୋଜଗାର ଅଭିଯାନରୁ ଓହରି ଯାଇଥିବା ସଫପର୍କରେ ମଧ୍ୟ ଶ୍ରୀମତୀ ସୀତାରମଣ ଅଭିଯୋଗ କରିଛନ୍ତି ସେ କହିଛନ୍ତି ସେଠାକାର ତୂଣମୂଳ କଗ୍ରେସ ସରକାର କେନ୍ଦ୍ରର ବିଭିନ୍ନ ଜନକଲ୍ୟାଶକାରୀ ଯୋଜନାଗୁଡ଼ିକୁ ବିରୋଧ କରି ଆସୁଛନ୍ତି ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ କୃଷକ ସମ୍ମାନ ନିଧି ଭଳି ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ପାଇବାରୁ ସେଠାକାର ଗରିବ ଲୋକ ବଞ୍ଚତ ହେଉଛନ୍ତି ବୋଲି ଶ୍ରୀମତୀ ସୀତାରମଣ କହିଚ୍ଛନ୍ତି